ମଙ୍ଗଳବାର ଦିନ ମତଦାନ ହେବ

ନିରାପତ୍ତା କାରଣରୁ ତ୍ରିପୁରା ପୂର୍ବ ଆସନର ନିର୍ବାଚନକୁ ସ୍ଥଗିତ ରଖାଯାଇଛି ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଉଭୟ ପାର୍ବତ୍ୟାଞ୍ଚଳ ଓ ସମତଳ ଅଞ୍ଚଳରେ କୋରସୋରରେ ପ୍ରଚାର ଚଳାଇଛନ୍ତି ନିର୍ବାଚନ କମିଶନ୍ ବିଜେପି ନେତା ରେବତୀ ତ୍ରିପୁରାଙ୍କୁ ଅଧିକ ନିର୍ବାଚନ ଖର୍ଚ୍ଚ ପାଇଁ ବିଜ୍ଞପ୍ତି ଜାରି କରିଛି ବିଜେପି ସଭାପତି ଅମିତ ଶାହା କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ପ୍ରକୃତ ବିଷୟ ବିକାଶ ନୁହେଁ ଜାତୀୟ ନିରାପତ୍ତା ଦୁଇଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ମୋଦି ସରକାର ଦେଶରେ ବିକାଶ ଆଶିଛନ୍ତି କିନ୍ତୁ ପ୍ରକୃତ ବିଷୟ ହେଉଛି ଦେଶର ନିରାପତ୍ତା ବିଜେପି ଛଡ଼ା ଅନ୍ୟ କୌଣସି ନେତା କିମ୍ବା ପାର୍ଟି ଦେଶକୁ ସୁରକ୍ଷା ଦେଇପାରିବ ନାହିଁ ବୋଲି ସେ କହିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ତାପି ଜିଲ୍ଲାର ବାଜିପୁରାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ନେତା କପିଲ ଶିବଲ ଅହମ୍ମଦାବାଦଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିମୁଦ୍ରିକରଣ ହେଉଛି ସର୍ବବୃହତ୍ ଦୁର୍ନୀତି ଯେଉଁଥିରେ ଅଚଳ ମୁଦ୍ରାଗୁଡ଼ିକୁ କମିଶନ୍ ଦେଇ ବଦଳା ଯାଇଥିଲା ଆମ ଅହମ୍ମଦାବାଦ୍ ସମ୍ଭାଦଦାତା ଜଣାଇଛନ୍ତି ଜଣେ ଅଜ୍ଞାତ ଲୋକ କଂଗ୍ରେସ ନେତା ହାର୍ଦ୍ଦିକ୍ ପଟେଲଙ୍କ ଉପରେ ଆକ୍ରମଣ କରିଥିଲା ସେ ଏକ ର୍ୟାଲିରେ ସେତେବେଳେ ଉଦ୍ବୋଧନ ଦେଉଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କର୍ଷାଟକର ଚ ଚିକୋଡ଼ି ଓ ରାଇଚୁର୍ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ କେରଳରେ ତିନୋଟି ଯାକ ସାମ୍ମୁଖ୍ୟ ଦ୍ୱାରା କୋରସୋରରେ ପ୍ରଚାର କରାଯାଉଛି ଏଲ୍ଡିଏଫ୍ ୟୁଡିଏଫ୍ ଓ ବିଜେପି ପାର୍ଟି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କର୍ତ୍ଥନ୍ତି

କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ ଓ ବିଜେପିର ପ୍ରହଲ୍ଲାଦ ଯୋଶୀ ଅନନ୍ତ କୁମାର ହେଗଡେ ରମେଶ ଜିଗାଜିନାଗି ଓ ବିୱାଇ ରାଘବେନ୍ଦ୍ର ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କର୍ତ୍ଥନ୍ତି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଓ ବିଏସ୍ପି ମୁଖ୍ୟ ମାୟାବତୀ ମେନ୍ପୁରୀଠାରେ ମିଳିତ ଭାବେ ର୍ୟାଲି କରିଛନ୍ତି ଦୁଇ ଦଶନ୍ଧି ପରେ ସେମାନଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି କଂଗ୍ରେସ ମୈନ୍ପୁରୀରେ କୌଣସି ପ୍ରାର୍ଥୀ ଛିଡ଼ା କରାଇ ନାହିଁ ମୁଲାୟମ ସିଂହ ଏକ ସଂକ୍ଷିପ୍ତ ଭାଷଣ ଦେଇ ମାୟାବତୀଙ୍କୁ ସମର୍ଥନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ବିଏସ୍ପି ମୁଖ୍ୟ ତାଙ୍କର ଭାଷଣରେ କହିଛନ୍ତି ଲୋକମାନଙ୍କର ମୁଲାୟମ ସିଂହ ଯାଦବଙ୍କ ଉପରେ ବିଶ୍ୱାସ ରହିଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ବିଜେପି ନେତୃତ୍ୱର ସରକାର ବାଣିଜ୍ୟ ଓ ବ୍ୟବସାୟକୁ ନଷ୍ଟ କରିଦେଇଛି ଆସାମରେ ତୃତୀୟ ପର୍ଯ୍ୟାୟରେ ଗୌହାଟୀ ବାରପେଟା ଧୁବ୍ରି ଓ କୋକରାଝର ଆସନରେ ଭୋଟ୍ ଗ୍ରହଣ ହେବ

ଆମ ସମ୍ଭାଦଦାତା ଜଣାଇଛନ୍ତି ବିଭିନ୍ନ ଦଳର ନେତାମାନେ ରାକ୍ୟରେ ନିର୍ବାଚନ ପ୍ରଚାର କରୁଛନ୍ତି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ ଓ ପ୍ରାର୍ଥୀପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି

ତାଙ୍କ ପ୍ରତି ଅସଦାଚରଣ କରିଥିବା ଓ ତାଙ୍କୁ ଧମକ ଦେଇଥିବା ଉତ୍ତରପ୍ରଦେଶର କିଛି ପାର୍ଟି କର୍ମୀଙ୍କୁ ପୁନର୍ବାର ପାର୍ଟିରେ ସାମିଲ କରାଯିବା ବିରୁଦ୍ଧରେ ପ୍ରତିବାଦ କରି ସେ ଇସଫା ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ସେ ତାଙ୍କର ଇସଫାପତ୍ର ପଠାଇ ଦେଇଛନ୍ତି ତାଙ୍କ ଇଞ୍ଚଫାପତ୍ରରେ ସେ କହିଛନ୍ତି ମହିଳାମାନଙ୍କର ସୁରକ୍ଷା ସମ୍ମାନ ଓ କ୍ଷମତାପନ୍ନ ପାଇଁ ପାର୍ଟିର ଆଭିମୁଖ୍ୟ ସତ୍ତ୍ୱେ କିଛି ସଦସ୍ୟ ଏହାର ଲଙ୍ଘନ କରିଛନ୍ତି ଆଜି ମୁମ୍ୟାଇରେ ସେ ଶିବସେନାରେ ଯୋଗ ଦେଇଛନ୍ତି କଂଗ୍ରେସ ପ୍ରଜ୍ଞା ସିଂହ ଠାକ୍ରର ବିଜେପି ନେତା ସାଧ୍ୱୀ ପ୍ରଜ୍ଞାସିଂହ ଠାକୁର ପୂର୍ବତନ ମୁମ୍ବାଇ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ତାଙ୍କର ତୀବ୍ର ନିନ୍ଦା କରିଛି

ନ୍ତଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖପାତ୍ର ରଣଦୀପ ସ୍ୱରଜେଓ୍ବାଲା ପ୍ରଜ୍ଞାସିଂହ ଠାକୁରଙ୍କ ମନ୍ତବ୍ୟ ବିଜେପିର ରାଷ୍ଟ୍ର ବିରୋଧୀ ମୁଖା ଖୋଲି ଦେଇଛି ବୋଲି ଦୋଷାରୋପ କରିଛନ୍ତି ସେ କହିଛନ୍ତି ହେମନ୍ତ କର୍କରେଙ୍କୁ ନିନ୍ଦା କରି ପ୍ରଜ୍ଞାସିଂହ ଠାକୁରଙ୍କ ଦ୍ୱାରା ଶହୀଦ୍ଙ୍କର ଅପମାନ କରାଯାଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ମାଲେଗାଓଁ ବିସ୍ଫୋରଣ ମାମଲାରେ ହେମନ୍ତ କର୍କରେ ସାଧ୍ୱୀ ପ୍ରଞ୍ଜାସିଂହ ଠାକୁରଙ୍କୁ ଯନ୍ତ୍ରଣା ଦେଇଥିଲେ ବୋଲି ସେ ଦୋଷାରୋପ କରିଥିଲେ

ଏକ ବିବୂଭିରେ ପାର୍ଟି ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିଛି ବିଜେପି କହିଛି ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଥିବା ଯୋଗୁଁ ସେ ହୁଏତ ଏଭଳି ମନ୍ତବ୍ୟ ଦେଇଥାଇ ପାରନ୍ତି ପାର୍ଟି ହେମନ୍ତ କର୍କରେଙ୍କୁ ଶହୀଦ୍ ବିବେଚନା କରେ

ପୁଲିସ୍ କହିଛି ଏହି ବିସ୍ଫୋରଣରେ କୌଣସି ଧନଜୀବନର କ୍ଷୟକ୍ଷତି ଘଟିନାହିଁ ବିସ୍ଫୋରଣ ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ ପାଇଁ ପୁଙ୍ଗାନୁପୁଙ୍ଗ ତଦନ୍ତ ଆରମ୍ଭ କରାଯାଇଥିବାର ନିରାପତ୍ତା ସ୍ୱତ୍ରରୁ କୁହାଯାଇଛି ଏମ୍ଏଚ୍ଏ ଆସାମ୍ ଏଡିଟର୍ସ ସ୍ୱରାଷ୍ଟ ମନ୍ତ୍ରଣାଳୟ କହିଛି ନାଗରିକ ସଂଶୋଧନ ବିଲ୍କ୍ ବିରୋଧ କର୍ତ୍ରିବା ରାଜ୍ୟର କିଛି ସମ୍ପାଦକଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କହି ନାହିଁ ଗଶମାଧ୍ୟମରେ ପ୍ରକାଶିତ ଏଭଳି ଖବରକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିଭିହୀନ ଓ କପୋଳକ୍ସିତ ବର୍ଷ୍ଣନା କରିଛି ନାଇଡୁ ୱିମେନ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆର୍ଥିକ ସାକ୍ଷରତା ମାଧ୍ୟମରେ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଆର୍ଥିକ ପରିଚାଳନା ଉପରେ ମହିଳାମାନଙ୍କୁ ଶିକ୍ଷିତ କରାଇବା ଲାଗି ସାମ୍ରହିକ ଭାବେ କାର୍ଯ୍ୟ କରିବାକ୍ ସେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ କହିଛନ୍ତି ଆର୍ଥିକ ସାକ୍ଷରତା ମାଧ୍ୟମରେ ମହିଳାମାନଙ୍କୁ କ୍ଷମତାପନ୍ନ ଶୀର୍ଷକ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଯଦି ମହିଳାମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ସମାନ ଭାଗିଦାରି ନ ରହିବ ତେବେ ଦେଶ ପ୍ରଗତି କରିପାରିବ ନାହିଁ ସେ କହିଛନ୍ତି ଅର୍ଥନୀତିରେ ମହିଳାମାନଙ୍କର ଯଥେଷ୍ଟ ସଂଖ୍ୟାରେ ଅଂଶଗ୍ରହଣ ବିନା ସାମାଜିକ ଅସମାନତା ଦୂର ହୋଇପାରିବ ନାହିଁ ଦେଶ ଦୂତ ଅଭିବୃଦ୍ଧି ହାସଲ କରୁଥିବା ବେଳେ ମହିଳାମାନେ ସେମାନଙ୍କର ଆର୍ଥିକ ଅଧିକାର ଦାୟିତ୍ୱ ଓ ଅଧିକ ଆୟ କରିବା ପାଇଁ ଥିବା ସୁଯୋଗଗୁଡ଼ିକ ସଂକ୍ରାନ୍ତରେ ସଚେତନ ହେବା ଉଚିତ୍

ଏହିଦିନ ଯୀଶୁଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯାଇଥିଲା ଇଷ୍ଟର ରବିବାର ପୂର୍ବରୁ ପଡ଼ୁଥିବା ଶୁକ୍ରବାର ଦିନ ଗୁଡ଼୍ ଫ୍ରାଇ ଡେ' ପାଳିତ ହୋଇଥାଏ ଚର୍ଚ୍ଚ ଓ ଚାପେଲ ଗୁଡ଼ିକରେ ପ୍ରାର୍ଥନା କରାଯାଉଛି ଓ ଖ୍ରୀଷ୍ଟ ଧର୍ମାବଲମ୍ଘିମାନଙ୍କର ଭିଡ଼ ଲାଗି ରହିଛି କେରଳରେ ଦିନ ବ୍ୟାପୀ ପ୍ରାର୍ଥନା କରାଯାଇଛି ନାଗାଲାଣ୍ଡରେ ଖ୍ରୀଷ୍ଟ ଧର୍ମାବଲମ୍ପିମାନେ ପ୍ରାର୍ଥନା ଓ ଭକ୍ତିଭାବ ସହ ଗୁଡ୍ ଫ୍ରାଇ ଡେ' ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ସ୍କରଣ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ପ୍ରଭୁ ଯୀଶୁଙ୍କର ଜୀବନୀ ବାଣି ଓ ଆଦର୍ଶ ତଥା ସାହସ ଆମକୁ ଶକ୍ତି ଯୋଗାଇଥାଏ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଯୀଶୁଖ୍ରୀଷ୍ଟ ସମାଜରୁ ଅନ୍ୟାୟ ଓ ଯନ୍ତ୍ରଣାର ଦୂରୀକରଣ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ ଓ ଆମକୁ ସେ ମାନବିକତାର ପଥ ଦେଖାଇ ଯାଇଛନ୍ତି

ଏହି ବିଜୟ ସହିତ ପଞ୍ଜାବ ଏଥରକ୍ ମିଶାଇ ପଞ୍ଚଦଶ ଥର ପାଇଁ ସନ୍ତୋଷ ଟ୍ରଫିର ଫାଇନାଲ୍କୁ ଉଠିଛି